ପିଏମ୍ ଏଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କମ୍ପ୍ରୋଲର ଓ ଅଡିଟର ଜେନେରାଲ୍ ଉତ୍ତମ ପ୍ରଶାସନ ପାଇଁ ପରିବର୍ତ୍ତନ ସକାଶେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବେ ଶ୍ରୀ ମୋଦୀ କହିଛନ୍ତି ସିଏଜି କେବଳ ପରିସଂଖ୍ୟାନ ଓ ପଦ୍ଧତି ମଧ୍ୟରେ ସୀମିତ ହୋଇ ରହିବା ଉଚିତ୍ ନୁହେଁ ନୂଆଦିଲ୍ଲୀରେ ଆକାଉଷ୍ଟାଣ୍ଟସ୍ ଜେନେରାଲ୍ ଓ ଡେପୁଟି ଆକାଉଷ୍ଟାଣ୍ଟସ୍ ଜେନେରାଲ୍ମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ସିଏଜି ସରକାରୀ ସଂସ୍ଥାଗୁଡ଼ିକ ପାଇଁ ଦର୍ପଶ ସଦୂଶ ଭୂମିକା ନିର୍ବାହନ କରିଥାନ୍ତି ଓ ସେମାନଙ୍କୁ ସେମାନଙ୍କର ତ୍ରଟି ବିଷୟରେ ଜଣାଇଥାନ୍ତି ସେ କହିଛନ୍ତି ଦେଶରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୋକନାଗୁଡ଼ିକର ଫଳପ୍ରଦ ରୂପାୟନରେ ସିଏକିଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିଥାଏ ଶ୍ରୀ ମୋଦୀ କହିଛନ୍ତି ଭାରତ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଥିବାରୁ ସିଏଜି ଓ ଏଜିଙ୍କର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ଆର୍ଏସ୍ ଏୟାର୍ ପଲ୍ୟସନ୍ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଦେଶରେ ବାୟୁ ପ୍ରଦ୍ଷଣ କମ୍ କରିବା ପାଇଁ ଜଙ୍ଗଲ ସୃଷ୍ଟି ସ୍କୁଲ୍ଗୁଡ଼ିକରେ ବୃକ୍ଷ ରୋପଣ ଓ ସର୍ବସାଧାରଣଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଅପରିହାର୍ଯ୍ୟ ଏକ ଦୃଷ୍ଟି ଆକର୍ଷଣକାରୀ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ଜାଭଡେକର କହିଛନ୍ତି ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବାୟୁ ପ୍ରଦୂଷଣ ପାଇଁ ଭିନ୍ନ ଭିନ୍ନ କାରଣମାନ ଦାୟୀ

ବାୟୁ ପ୍ରଦ୍ଷଣର ମୁକାବିଲା ପାଇଁ ସାମୁହିକ ଉଦ୍ୟମ ସକାଶେ ଆହ୍ୱାନ ଦେଇ ସେ କହିଛନ୍ତି ସରକାର ଆଗାମୀ ବର୍ଷଗୁଡ଼ିକରେ ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରତିବଦ୍ଧ

ମନ୍ତ୍ରୀ କହିଛନ୍ତି ସରକାର ସିଏନ୍ଜି ଏଲ୍ପିଜି ଓ ଏଥନଲ ମିଶ୍ରିତ ପେଟ୍ରୋଲ୍ ଭଳି କମ୍ ବାୟୁ ପ୍ରଦ୍ରଷଣକାରୀ ଇନ୍ଧନ ବ୍ୟବହାରକୁ ଉହାହିତ କରୁଛନ୍ତି ବିରୋଧୀ ଦଳ ନେତା ଗୁଲାମନବୀ ଆକ୍ରାତ ସମସ୍ତ ରାଜ୍ୟ ମ୍ରଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଡକାଇ ନିର୍ଦ୍ଦିଷ୍ଟ ସମୟସୀମା ସହ ଏକ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ସମାଜବାଦୀ ପାର୍ଟି ନେତା ଜୟାବଚ୍ଚନ ଦେଶରେ ପରିବେଶ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ଦାବି କରିଥିଲେ ବିଜେପିର ବିଜୟ ଗୋୟଲ୍ ଜାତୀୟ ରାଜଧାନୀ ଅଞ୍ଚଳର ପ୍ରଦୃଷଣ ପାଇଁ ଦିଲ୍ଲୀ ସରକାରଙ୍କ ସମାଲୋଚନା କରିଥିଲେ ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂହ ବିଜେପି କେଜରିୱାଲ୍ ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଷ କରିବାକୁ ପ୍ରୟାସ କର୍ତ୍ତଥିବାର ଦୋଷାରୋପ କରିଥିଲେ

ମନ୍ତ୍ରୀ କହିଛନ୍ତି ଭାରତ ନେଟ୍ ପ୍ରକ୍ସକୁ ପର୍ଯ୍ୟାୟ ଭିତ୍ତିରେ କାର୍ଯ୍ୟକାରୀ କରାଯାଉଛି

ଗତକାଲି ବିଲ୍ ଉପରେ ବିତର୍କ ସମୟରେ କଂଗ୍ରେସ ସମେତ ବିରୋଧୀଦଳଗ୍ରଡ଼ିକର ସଦସ୍ୟମାନେ ବିଲ୍କୁ ସିଲେକ୍ଟ କମିଟି ନିକଟକୁ ପଠାଇବା ପାଇଁ ଦାବି କରିଥିଲେ ବିଲ୍ରେ ଅନେକ ତ୍ରଟି ଥିବାର ସଦସ୍ୟମାନେ କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବିଲ୍କୁ ସିଲେକୁ କମିଟିକୁ ପଠାଇବା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ

ଏକ ଲିଖିତ ଉତ୍ତରରେ ସେ କହିଛନ୍ତି ଏହି ଆଇନ୍ ଲାଗୁ ହେବା ପରେ ସଡ଼କ ଦୁର୍ଘଟଣା ବହୁ ମାତ୍ରାରେ ହ୍ରାସ ପାଇଛି ସିପିଆଇ ସଦସ୍ୟ ଏମ୍ ସେଲଭରାଜଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏହା କହିଛନ୍ତି

ମହା ସେଣ୍ଟ୍ରାଲ୍ ଟିମ୍ ମହାରାଷ୍ଟ୍ରରେ ଅଦିନିଆ ବର୍ଷା ଯୋଗୁଁ ଫସଲର ଘଟିଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଏକ କେନ୍ଦ୍ରୀୟ ଟିମ୍ ରାଜ୍ୟକୁ ତିନିଦିନ ଗସ୍ତରେ ଯିବେ କୃଷି ଓ କୃଷକ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡକ୍ଟର ଆର୍ପି ସିଂହଙ୍କ ନେତୃତ୍ୱରେ ନାଗପୁର ଓ ଅମରାବତୀ ଡିଭିଜନ୍ର କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିବେ

ସେହି ଅର୍ଥ କ୍ଷତିଗ୍ରସ୍ତ କୃଷକମାନଙ୍କୁ ସହାୟତା ଆକାରରେ ଦିଆଯିବ

ରାଷ୍ଟ୍ରପତି ଗୋତାବୟ ରାଜପକ୍ଷେ ତାଙ୍କୁ ଶପଥପାଠ କରାଇଛନ୍ତି ପୂର୍ବରୁ ରାନିଲ ବିକ୍ରମାସିଂଘେ ପ୍ରଧାନମନ୍ତ୍ରୀ ପଦରୁ ଇଞ୍ଚଫା ଦେଇଥିଲେ ରାଷ୍ଟ୍ରପତି ଗୋତାବୟ ମହିନ୍ଦା ରାଜପକ୍ଷେଙ୍କ ସାନ ଭାଇ

ଗତ ଶନିବାର ଦିନର ନିର୍ବାଚନରେ ଗୋତାବୟ ରାଜପକ୍ଷେ ବିଜୟୀ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିନ୍ଦା ରାଜପକ୍ଷେଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଭାରତ ଶ୍ରୀଲଙ୍କା ସମ୍ପର୍କକୁ ଉଚ୍ଚସ୍ତରକୁ ନେଇଯିବା ପାଇଁ ସେ ତାଙ୍କ ସହ ମିଶି କାର୍ଯ୍ୟ କରିବାକୁ ଆଶା ରଖିଛନ୍ତି